ବିଶେଷକରି ବିଜୁଳି ଦର ବୃଦ୍ଧି ନେଇ ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଛି ଆଲୋଚନାରେ ଅଂଶଗ୍ରହଣ କରି ଶକ୍ତିମନ୍ତୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ସବୁଦିଗକୁ ଅନୁଧ୍ରାନ କରି ଦର ସ୍ଥିର କରାଯାଇଥାଏ

ଅନ୍ୟପକ୍ଷରେ କୃଷକ ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନାହିଁ

ଅନ୍ୟ ପକ୍ଷରେ ବିକୁଳି ଦର ବୃଦ୍ଧି ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି

ଯେଉଁଠି ୟୁନିଟ ପିଛା ଦର ଓଡ଼ିଶାଠୁ କମ୍ ରହିଛି

କରୋନା ମହାମାରି ସମୟରେ ଲୋକେ ଜୀବନ ଜୀବିକା ହରାଉଛନ୍ତି ଏଭଳି ସ୍ଥିତିରେ ବିଜୁଳି ଦର ବୃଦ୍ଧି ଲୋକଙ୍କ ମେର୍ଦଦଣ୍ଡ ଭାଗିଛି

ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତଶାଳ ପକ୍ଷରୁ ଖୁବ୍ ଶୀଘ୍ର ଏସ୍ଓପି ଜାରି କରାଯିବ ବ୍ୟାବସାୟିକ ସଂସ୍ଥା ପାଇଁ ପ୍ରଦର୍ଶନୀକୁ ଅନୁମତି ଦିଆଯାଇଛି କିନ୍ତୁ ଏଥିରେ ଗ୍ରାହକମାନେ ସାମିଲ୍ ହୋଇପାରିବ ନାହି କେବଳ ବ୍ୟାବସାୟିକ ସଂସ୍ଥାମାନଙ୍କ ମଧ୍ଧରେ ଯାହାକିଛି କାରବାର ହୋଇପାରିବ ଏନେଇ ବାଣିକ୍ୟ ମନ୍ତଶାଳୟ ଏସ୍ଓପି ଜାରି କରିବେ